ହିନ୍ଦୀରେ ପ୍ରଧାନମନ୍ତୀଙ୍କ ଏହି କାର୍ଯ୍ୟକ୍ରମ ପରେ ଏହାକୁ ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ

ବିଭିନ୍ତ ସରକାରୀ ଯୋଜନାର କାର୍ସ୍ୟାନ୍ୱୟନ ଉପରେ ରାଜ୍ୟପାଳ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତୀ ପରାମର୍ଶ ଦେଇଛନ୍ତି

ଦୁଇଟି ମୋଟର ସାଇକେଲ୍ ମୁହାଁମୁହିଁ ଧକ୍ଷା ହେବାରୁ ଏହି ଦୁର୍ଘଟଣା ଘଟିଛି

ଗତକାଲି ଉଦ୍ଯାପନୀ ସମାରୋହରେ ବିଧାୟକ କିଶୋର କୁମାର ମହାନ୍ତି ଯୋଗଦେଇ ପୁରସ୍କାର ବିତରଶ କରିଥିଲେ ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ପଦାଧ୍କାରୀ ଯୋଗ ଦେଇଥିଲେ